ହସିଟାଲ୍ ଗୁଡ଼ିକରେ ଅଗ୍ନି ନିରାପତ୍ତା ଏବଂ ମେଡିକାଲ୍ ଅକ୍ନିଜେନ୍ ମହକୁଦ ରଖିବା ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି ଟିକାକରଣ କାର୍ଯ୍ୟକ୍ରମକୁ ଜୋର୍ସୋରରେ ଚଲାଇବା ସହ ବୟସ୍କ ଏବଂ ଅନ୍ୟ ସମ୍ଭେଦନଶୀଳ ବର୍ଗଙ୍କ ଟିକାକରଣ ପାଇଁ ଟିକାକରଣ କ୍ଷେତ୍ରରେ ସ୍ୱତନ୍ତ୍ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଚ୍ଚନ୍ତି

ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ତାର ଗତିପଥ ନିର୍ଦ୍ଦାରଣ ହୋଇପାରିବ ତେବେ ଏହାର କୌଶସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଶିପାଗ କେନ୍ଦର ବୈଙ୍କାନିକ ଉମାଶଙ୍କର ଦାସ କହିଛନ୍ତି